ଅନ୍ୟ ପକ୍ଷରେ ଏହି ଛୁଟି ଦିନରେ ବ୍ୟାଙ୍କ୍ ମଧ ଖୋଲା ରଖିବା ପାଇଁ ନିଷ୍ବଭି ନିଆଯାଇଛି

ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଛୁଟିଦିନ ମାନଙ୍କରେ ମଧ୍ଧ ବ୍ୟାଙ୍କ୍ ଖୋଲା ରଖିବା ପାଇଁ ଏହି ବୈଠକରେ ପରାମର୍ଶ ଦିଆଯାଇଛି

ସେ କହିଛନ୍ତି ଯୁଦ୍ଧକାଳୀନ ଭିଭିରେ ମନ୍ଦିରର ମରାମତି କାର୍ଯ୍ୟ ଚାଲିଛି

ସଂସ୍ତାର ବରିଷ ଅଧିକାରୀ ପୁରୀରେ ରହି ମରାମତି କାର୍ଯ୍ୟର ସମୀକ୍ଷା କରିବେ ବୋଲି ମହାନିର୍ଦ୍ଦେଶକ ଶ୍ରୀମତୀ ଶର୍ମା କହିଛନ୍ତି ଏହି କମିଟି କୋଶାର୍କର କ୍ଷୟକ୍ଷତି ସମ୍ମର୍କରେ ମଧ୍ଧ ଆକଳନ କରିଛନ୍ତି

ତେବେ ମରାମତି କାର୍ଯ୍ୟ କୋରସୋରରେ ଆଗେଇ ଚାଲିଛି ବୋଲି ଶ୍ରୀ ସେଠୀ କହିଛନ୍ତି ମିଳିଥିବା ସୂଚନା ଅନୁଯାୟୀ ପୁରୀ ଭୁବନେଶ୍ୱର କାତୀୟ ରାକପଥରେ ଖୁକ୍ଷିରେ ଚଢ଼ି କାର୍ଯ୍ୟ କରୁଥିବାବେଳେ ଦୁଇ କଶ କର୍ମଚାରୀ ଆହତ ହୋଇଛନ୍ତି

ସେମାନେ ହେଲେ ସୁନୀତା ଲାର୍କା ଦୀପ ଗ୍ରେସ୍ ଏକୁା ଏବଂ ଲିଲିମା ମିଞ୍ଞ

ତେବେ ଏହି ପରିସ୍ଥିତି ଆହୁରି ଦୁଇ ଦିନ କାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଶିପାଗ ବିଭାଗ ପୂର୍ବାନୁମାନ କରିଛି